ନିର୍ମାଣ ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରିବାକୁ ବଜେଟ୍ରେ ଗୁରୁତ୍ୱ ଆରୋପ କରାଯାଇଛି ବିମାନ ଚଳାଚଳ ଗଣମାଧ୍ୟମ ଓ ବୀମା କ୍ଷେତ୍ରରେ ଆହୁରି ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି ପାରମ୍ପରିକ ଶିଳ୍ପୀମାନଙ୍କର ସୂଜନଶୀଳ ଉତ୍ପାଦଗୁଡ଼ିକୁ ବିଶ୍ୱବଜାରରେ ବିକ୍ରିବଟା ପାଇଁ ଏକ ମିଶନ୍ର ଶ୍ରଭାରମ୍ଭ କରାଯିବ

ଯୁବକମାନଙ୍କୁ ନୂଆ ଯୁଗର ଦକ୍ଷତା ହାସଲ ପାଇଁ ପ୍ରସ୍ତୁତ କରିବା ସକାଶେ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ଼ ଗଠନ କରାଯିବ ବ୍ୟକ୍ତିଗତ ଆୟକରରେ କୌଣସି ପରିବର୍ତ୍ତନ ହୋଇ ନାହିଁ

ପେଟ୍ରୋଲ୍ ଡିକେଲ୍ ସ୍କିଟ୍ ଏୟାର୍କଣିସନର୍ ଷ୍ଟିଲ୍ ଉତ୍ପାଦ ସିଗାରେଟ୍ ଓ ତମାଖୁ ଉପରେ ଶୁଳ୍କ ବୃଦ୍ଧି କରାଯାଇଛି ସମ୍ପୂର୍ଣ୍ଣ ସ୍ୱୟଂକ୍ଷମ ଜିଏସ୍ଟି ଫେରସ୍ତ ଡାଞ୍ଚା କାର୍ଯ୍ୟକାରୀ କରାଯିବ

ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ସରକାରଙ୍କ ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି

ଭିତ୍ତିଭୂମି ବିକାଶ କୃଷକ କଲ୍ୟାଣ ଏବଂ ଜଳ ନିରାପତ୍ତା ବିଷୟକୁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି ଶ୍ରୀମତୀ ସୀତାରମଣ କହିଛନ୍ତି ନୂଆ ଭାରତ ଗଠନ ପାଇଁ ସଂସ୍କାର କାର୍ଯ୍ୟକୁଶଳତା ଓ ପରିବର୍ତ୍ତନକୁ ଏନ୍ଡିଏ ସରକାର ଗୁରୁତ୍ୱ ଦେଉଛନ୍ତି

ଦ୍ୱିତୀୟ ପର୍ଯ୍ୟାୟ 'ଭାରତମାଳା' ଯୋଜନା କାର୍ଯ୍ୟକାରୀ କରାଯିବା ବଜେଟ୍ରେ ପ୍ରସ୍ତାବ ରହିଛି ଏବଂ ଏହି ଯୋଜନା ଅଧୀନରେ ରାଜ୍ୟ ସଡ଼କ ପଥ ନେଟ୍ୱାର୍କକୁ ବିକଶିତ କରାଯିବ ଗମନାଗମନ ମୌଳିକ ଡାଞ୍ଚା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ ଗ୍ୟାସ୍ ଗ୍ରିଡ୍ ୱାଟର୍ ଗ୍ରିଡ୍ ଆଇ ୱେକ୍ ଆଞ୍ଚଳିକ ବିମାନ ବନ୍ଦର ଏବଂ ଗୋଟିଏ ଦେଶ ଗୋଟିଏ ଗ୍ରିଡ୍ ଡାଞ୍ଚାରେ ଯୋଜନା କାର୍ଯ୍ୟକାରିତା ପାଇଁ ବଜେଟ୍ରେ ଗୁରୁତ୍ୱ ଆରୋପ କରାଯାଇଛି

ମସ୍ୟଚାଷ ଓ ମସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ମହ୍ୟ ସମ୍ପଦ ଯୋଜନା କାର୍ଯ୍ୟକାରୀ କରିବେ ଏହି ଯୋଜନା ଅଧୀନରେ ମହ୍ୟପାଳନ ବିଭାଗ ଖୋଲାଯିବ ଏବଂ ଏହି ବିଭାଗ ଏକ ମଜବୁତ୍ ମହ୍ୟ ପରିଚାଳନା ଢାଞ୍ଚା କାର୍ଯ୍ୟକାରୀ କରିବ ବିମାନ ଚଳାଚଳ ଗଣମାଧ୍ୟମ ଓ ବୀମା କ୍ଷେତ୍ରରେ ଆହୁରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିବାପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି

କେତେକ ସର୍ଉ ସହ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକୁ ଆଗେଇ ନେବାପାଇଁ କ୍ଷତିଭରଣା ସକାଶେ ପ୍ରୋହାହନ ଦେବାକୁ ବଜେଟ୍ରେ ଘୋଷଣା କରାଯାଇଛି ଷ୍ଟାର୍ଟ ଅପ୍ମାନଙ୍କ ପାଇଁ ଦୂରଦର୍ଶନ ଚ୍ୟାନେଲ୍ ଅଧୀନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ ଲାଗି ବଜେଟ୍ରେ ବ୍ୟବସ୍ଥା ରଖାଯାଇଛି ବ୍ୟକ୍ତିଗତ ଆୟକର ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ

ବିଭିନ୍ନ ରାସାୟନିକ ପଦାର୍ଥ ଇସ୍କାତ ଓ ଅନ୍ୟାନ୍ୟ ମୌଳିକ ଧାତୁ ଉପରେ ବହିର୍ଶୁଲ୍କ କମ୍ କରାଯାଇଛି

ସେଟ୍ଟପ୍ ବକ୍ଷ କମ୍ପ୍ୟାକୁ କ୍ୟାମେରା ମଡୁଲ୍ ମୋବାଇଲ୍ ଫୋନ୍ ଚାର୍ଜର ଇଲେକ୍ଟ୍ରୋନିକୁ ସାମଗ୍ରୀ ଉତ୍ପାଦନ ଲାଗି ବ୍ୟବହୃତ ଉତ୍ପାଦକ ସାମଗ୍ରୀ ଉପର୍ ବହିର୍ଶୁଲ୍କକୁ ଛାଡ଼ କରାଯାଇଛି

ତେବେ ଇଲେକ୍ଟ୍ରିକ୍ ଯାନ ଯନ୍ତ୍ରପାତି ଉପରେ ଶୁଳ୍କ ଲୋପ କରାଯାଇଛି ଇଲେକ୍ଟ୍ରିକ୍ ଯାନ କିଶିବାପାଇଁ ଋଣ ଉପରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତି ଦେବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି

ସିଗାରେଟ୍ ତମାଖୁ ବିଡ଼ି ଓ ତତ୍ସମ୍ୟନ୍ଧୀୟ ପଦାର୍ଥଗୁଡ଼ିକୁ ଏବେଠାରୁ ମୌଳିକ ଅବକାରୀ ଶୁଳ୍କ ଅଧୀନକୁ ଅଣାଯିବ

ଏକ ସମ୍ପର୍ଶ୍ଣ ସ୍ୱୟଂକୃତ କିଏସ୍ଟି ଫେରସ୍ତ ବ୍ୟବସ୍ଥା ଲାଗୁ କରାଯିବାର ପ୍ରସ୍ତାବ ରହିଛି ଅର୍ଥମନ୍ତ୍ରୀ କହିଛନ୍ତି ଦେଶରେ ଜଳସୁରକ୍ଷାକୁ ନିର୍ଣିତ କରିବା ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ କଳ ଯୋଗାଇ ଦେବାକୁ ଏନ୍ଡିଏ ସରକାର ପ୍ରତିଶ୍ରତିବଦ୍ଧ

ସ୍ୱଚ୍ଛ ଭାରତ ମିଶନକୁ ସମ୍ପ୍ରସାରଣ କରିବାପାଇଁ ପ୍ରତ୍ୟେକ ଗ୍ରାମରେ ନିରନ୍ତର କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବଜେଟ୍ରେ ବ୍ୟବସ୍ଥା ରହିଛି

ଗାନ୍ଧି ମୂଲ୍ୟବୋଧ ଉପରେ ସମାଜ ତଥା ଯୁବକମାନଙ୍କୁ ସମ୍ଭେଦନଶୀଳ କରିବାପାଇଁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦଦ୍ୱାରା ଗାନ୍ଧିପେଡ଼ିଆର ବିକାଶ ଲାଗି ବଜେଟ୍ରେ ପ୍ରସ୍ତାବ ରହିଛି

ଭାରତୀୟ ପାସ୍ପୋର୍ଟ ଥିବା ପ୍ରବାସୀ ଭାରତୀୟମାନଙ୍କୁ ଆଧାର କାର୍ଡ଼ ଦେବାଲାଗି ବିବେଚନା କରାଯିବ ପାରମ୍ପରିକ ଶିଳ୍ପୀମାନଙ୍କର ସୂଜନଶୀଳ ଉତ୍ପାଦଗୁଡ଼ିକୁ ବିଶ୍ୱବଜାରରେ ବିକ୍ରିବଟା ପାଇଁ ଏକ ମିଶନ୍ ଆରମ୍ଭ କରିବା ସକାଶେ ବଜେଟ୍ରେ ବ୍ୟବସ୍ଥା ରଖାଯାଇଛି ଅର୍ଥମନ୍ତୀ କହିଛନ୍ତି ଦେଶରେ ଶିକ୍ଷାର ମାନରେ ଉନ୍ନତି କରିବା ଲାଗି ନିରନ୍ତର ଉଦ୍ୟମ ଅବ୍ୟାହତ ରହିବ ଭାରତରେ ପଢ଼ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି ଯାହାଦ୍ୱାରା ବିଦେଶୀ ବିଦ୍ୟାର୍ଥୀମାନଙ୍କୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ିବାପାଇଁ ଉହାହିତ କରାଯିବ ଶ୍ରୀମତୀ ସୀତାରମଣ କହିଛନ୍ତି ମହିଳାମାନଙ୍କ ବିକାଶରୁ ମହିଳାମାନଙ୍କଦ୍ୱାରା ବିକାଶ ପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ

ନ୍ତଆଯୁଗ ଦକ୍ଷତା ହାସଲ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବା ସକାଶେ 'ଖେଲୋ ଇଣ୍ଡିଆ' ଅଧୀନରେ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ଼ ଗଠନର ପ୍ରସ୍ତାବ ରହିଛି ରେଲଯାତ୍ରାକୁ ଅଧିକ ସୁଖପ୍ରଦ କରିବାପାଇଁ ରେଳଷ୍ଟେସନଗୁଡ଼ିକୁ ସରକାରୀ ବେସରକାରୀ ଭାଗିଦାରୀରେ ଆଧୁନିକୀକରଣ କରାଯିବ

ଏହି ମାମଲାରେ ଗୁଜରାଟ୍ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଥିବା ରାୟ ବିରୁଦ୍ଧରେ ସିବିଆଇ ପକ୍ଷରୁ ଆଗତ ଅପିଲ୍କୁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଅନୁମତି ଦେଇଛନ୍ତି ତେବେ କୋର୍ଟ ତଦାରଖରେ ଏହି ହତ୍ୟା ମାମଲାର ସାନି ତଦନ୍ତ ପାଇଁ ଏକ ସ୍ୱେଚ୍ଛସେବୀ ସଙ୍ଗଠନ ପକ୍ଷରୁ ଆଗତ ଜନସ୍ୱାର୍ଥ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି